ରେୱା ଅଲ୍ଟ୍ରା ମେଗା ସୌର ଲିମିଟେଡ୍ ମଧ୍ୟପ୍ରଦେଶ ଉର୍ଜା ବିକାଶ ଲିମିଟେଡ୍ ଓ ଭାରତ ସୋଲାର ଏନର୍ଜି ନିଗମର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି

ବିଦ୍ୟୁତ୍ ଶୁଳ୍କ ଦୃଷ୍ଟିରୁ ମଧ୍ୟ ଏହି ପ୍ରକଳ୍ପ ସମଗ୍ର ଦେଶରେ ଅତ୍ୟନ୍ତ ମିତବ୍ୟୟି ହେବ ବୋଲି ଜଣାପଡ଼ିଛି ଏହି ଅକ୍ଷୟଶକ୍ତି ପ୍ରକଳ୍ପ ଉଦ୍ଭାବନ ଓ ନିର୍ମାଣ ଶୈଳୀ ଦୂଷ୍ଟିରୁ ଦେଶଓ ଦେଶ ବାହାରେ ମଧ୍ୟ ବେଶ୍ ସ୍ୱୀକୃତି ଲାଭ କରିଛି ଏଥିପାଇଁ ବିଶ୍ୱ ବ୍ୟାଙ୍କ୍ ଅଧ୍ୟକ୍ଷଙ୍କ ପୁରସ୍କାର ପାଇଛି ଇଣ୍ଡିଆ କୋଭିଡ୍ ନାଇଣ୍ଟିନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଭାରତ କୋଭିଡ୍ ନାଇଷ୍ଟିନ୍ର ସଫଳତାର ସହ ମୁକାବିଲା କରିଛି ଓ ଭାରତର ଜନସଂଖ୍ୟାକୁ ଦେଖିଲେ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ତ୍କଳନାରେ ଏଠାରେ ସଫକ୍ରମିତ ହାର ଓ ମୃତ୍ୟୁହାର ଯଥେଷ୍ଟ କମ୍ ରହିଛି ମନ୍ତ୍ରଣାଳୟ କହିଛି ଭାରତରେ ଏ ପର୍ଯ୍ୟନ୍ତ କୋଭିଡ୍ ନାଇଷ୍ଟିନ୍ର ଗୋଷୀ ସଂକ୍ରମଣ ହୋଇନାହିଁ

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମ୍ଆର୍ କହିଛି

କେନ୍ଦ୍ର ସ୍ପାସ୍ଥ୍ୟ ମନ୍ତ୍ରୀ ଡକ୍ର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ନିଂ ମାଧ୍ୟମରେ ଏହି ବୈଠକ ବସିଥିଲା ଏଥିରେ ଦେଶର କୋଭିଡ୍ ନାଇଷ୍ଟିନ୍ ସ୍ଥିତି ସଫପର୍କରେ ବିସ୍ତୁତ ବିବରଣୀ ଉପସ୍ଥାପନ କରାଯାଇଛି

ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ସଂକ୍ରମଣ ବ୍ୟାପିବାକୁ ରୋକିବା ନିୟମର କଡ଼ାକଡ଼ି ପାଳନ ଓ ତଦାରଖ କାର୍ଯ୍ୟ ପ୍ରତି ଅଧିକ ଆଲୋକପାତ କରିବାକୁ ହେବ ଏହା ସହିତ ନମୁନା ପରୀକ୍ଷା ବ୍ୟବସ୍ଥାରେ ବୃଦ୍ଧି କରିବାକୁ ପଡ଼ିବ ଓ ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିବାକୁ ହେବ ସେ କହିଛନ୍ତି ଆଗୁଆ ଚିହ୍ନଟ ଓ ଚିକିତ୍ସା ମାଧ୍ୟମରେ ମୃତ୍ୟୁ ହାର କମ୍ କରିବା ହେଉଛି ଆମର ମୂଳ ଲକ୍ଷ୍ୟ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଚ୍ଛନ୍ତି

ସେ କହିଛନ୍ତି ବର୍ତ୍ତମାନର ଭାରତ ମାନବ ଜାତିର କଲ୍ୟାଣ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଅଗ୍ରସର ହେବାର ଆଭିମୁଖ୍ୟ ସହ ବିକାଶ ଆଡ଼କୁ ଯାଉଛି

ସେ କହିଛନ୍ତି ଭାରତ ପ୍ରତିଭାର ଏକ ଗନ୍ତାଘର ଓ ଏହା ସର୍ବଦା ସଂସ୍କାରକୁ ଏହାର ନୀତିରେ ପ୍ରାଧାନ୍ୟ ଦେଇଆସିଛି ଫଳରେ ଅନେକ ସାମାଜିକ ଓ ଅର୍ଥନୈତିକ ସଙ୍କଟର ଏହା ସହଜରେ ସମ୍ମୁଖୀନ ହୋଇପାରୁଛି ସେ କହିଛନ୍ତି ଭାରତ କୋଭିଡ୍ ନାଇଷ୍ଟିନ୍ର ସଫଳତାର ସହ ମୁକାବିଲା କରୁଛି ଓ ସରକାର ଲୋକମାନଙ୍କ କଲ୍ୟାଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ଏହି ଅବସରରେ ଭାରତରେ ପୁଞ୍ଜିନିବେଶ କରିବାକୁ ପ୍ରଧାନମନ୍ତ୍ରୀ ବିଦେଶୀ କମ୍ପାନୀଗୁଡ଼ିକୁ ଆମନ୍ତଣ ଜଣାଇ କହିଛନ୍ତି ବିଦେଶୀ କମ୍ପାନୀମାନଙ୍କୁ ଭାରତ ଯେଉଁଭଳି ସୁବିଧା ପ୍ରଦାନ କରୁଛି ବିଶ୍ୱର କୃଚିତ୍ ଦେଶ ଏଭଳି ସ୍ୱବିଧାମାନ ଦେଇପାରିବେ ଇଣ୍ଡିଆ ଚାଇନା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତ ଓ ଚୀନ୍ର ସୀମାରେ ଉତ୍ତେଜନା ହ୍ରାସ ତଥା ସୈନ୍ୟ ଅପସାରଣ ଲାଗି ଉଭୟ ଦେଶ ମଧ୍ୟରେ କୃଟନୈତିକ ଏବଂ ସାମରିକ ଅଧିକାରୀ ଆଲୋଚନା ଜାରି ରହିବ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଭାରତ ଚୀନ୍ ସୀମା ବ୍ୟାପାର ସମ୍ପର୍କୀତ ପରାମର୍ଶ ଏବଂ ସମନ୍ଧୟ ରକ୍ଷା ଲାଗି ଗଠିତ କାର୍ଯ୍ୟକାରୀ କମିଟିର ବୈଠକ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ

ଏହି ଆଲୋଚନା କାଳରେ ଶ୍ରୀ ଡୋଭାଲ୍ କହିଛନ୍ତି ସୀମା ପରିଚାଳନା କ୍ଷେତ୍ରରେ ଭାରତୀୟ ସୈନ୍ୟବାହିନୀ ସର୍ବଦା ଏକ ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଆସିଛନ୍ତି ଏଥିସହିତ ଭାରତ ନିଜର ସୁରକ୍ଷା ତଥା ସାର୍ବଭୌମତା ରକ୍ଷା ଲାଗି ପ୍ରତିଶ୍ରତିବଦ୍ଧ ବୋଲି ସେ କହିଚ୍ଛନ୍ତି ପ୍ରଧାନମନ୍ତ୍ରୀ ବାରଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଂକ୍ରମଣ ସମୟରେ ବାରଣାସୀରେ ଲୋକମାନଙ୍କୁ ରିଲିଫ୍ ଯୋଗାଇଥିବା ସ୍ଥାନୀୟ ସ୍ପେଚ୍ଛାସେବୀ ସଂଗଠନଗୁଡ଼ିକର ପ୍ରତିନିଧିମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମତବିନିମୟ କରିଛନ୍ତି ଏହି ଅବସରରେ ଶ୍ରୀ ମୋଦୀ ସନ୍ଥ କବୀର ଦାସଙ୍କ ବାଣୀର ଅବତାରଣା କରି କହିଛନ୍ତି ଯିଏ ସେବା କରେ ସେ ଦିନ ରାତି କେବଳ ଉସର୍ଗୀକୃତ ସେବା ପ୍ରଦାନ କରିଥାଏ ମାତ୍ର ତା ସେବାର ମୂଲ୍ୟ ଉପରେ କୌଣସି ଆଶା ରଖିନଥାଏ ଏହି ସ୍ପେଚ୍ଛାସେବୀ ସଂଗଠନଗୁଡ଼ିକର ପ୍ରତିନିଧିମାନେ ସାହସ ଓ ସେବା ମନୋଭାବ ନେଇ ବାରଣାସୀର ଲୋକମାନଙ୍କୁ ଏହି ସଂକଟ ସମୟରେ ଯେଭଳି ସାହାଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟର ଭୟସୀ ପ୍ରଶଂସା କରିଛନ୍ତି

ଏହି ସବୁ ଯୋକ୍ତନାର ମିଆଦକୁ ବର୍ତ୍ତମାନ ଆଗାମୀ ନଭେୟର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବାରଣାସୀର ବ୍ୟବସାୟୀଙ୍କ ସହିତ ବିଭିନ୍ନ କାରିଗର ବିଶେଷ କରି ବୁଣାକାରମାନଙ୍କ ଅଭାବ ଅସୁବିଧା ଦୂର କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ମାର୍ଚ୍ଚ ମାସ ଶେଷ ସପ୍ତାହରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯିବା ପରେ କାଉନ୍ସିଲ୍ ଫର ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନ୍ ସିଆଇଏସ୍ଇ ପକ୍ଷରୁ ପରୀକ୍ଷାଫଳ ପ୍ରକାଶ କରିବାକୁ ନିଷ୍ପଭି ହୋଇଛି ସେବି ସିବିଡିଟି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ୍ ସେବି ଏବଂ କେନ୍ଦ୍ରୀୟ ପ୍ରତ୍ୟକ୍ଷ କରବୋର୍ଡ୍ ସିବିଡିଟି ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ଏଥିପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି ତଥ୍ୟ ବିନିମୟ ସଂକ୍ରାନ୍ତ ସ୍ଥିତି ଉପରେ ଏହି କମିଟି ସଂମୀକ୍ଷା କରି ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ନେବ